ପିୟୁଷ ଗୋଏଲ୍ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି ଜାପାନ ଦକ୍ଷିଣ କୋରିଆ ଓ ଆସିଆନ ଦେଶଗୁଡ଼ିକ ସହ ମୁକ୍ତ ବାଣିଜ୍ୟ ରାଜିନାମାଗୁଡ଼ିକର ସମୀକ୍ଷା କରାଯାଉଛି ସେ କହିଛନ୍ତି ଭାରତ ମଧ୍ୟ ଆମେରିକା ଓ ୟୁରୋପୀୟ ସଂଘ ସହ ବାଣିଜ୍ୟ ରାଜିନାମାର ସମ୍ଭାବନା ଉପରେ ବିଚାର କରୁଛି ସେହିସବୁ ଦେଶଗୁଡ଼ିକରେ ଭାରତୀୟ ଶିଳ୍ପ ଓ ସେବାକ୍ଷେତ୍ର ପ୍ରତିଯୋଗିତାମୂଳକ ହୋଇପାରିବ ଓ ଏକ ବିକଶିତ ବଜାର ପାଇପାରିବ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସେ କହିଛନ୍ତି ଏନ୍ଡିଏ ସରକାର କଂଗ୍ରେସ ନେତୃତ୍ୱର ୟୁପିଏ ସରକାର କରିଥିବା ଭୁଲ୍ଗୁଡ଼ିକୁ ସୁଧାରୁଛି ଓ ଦେଶର ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆଶିବାପାଇଁ ସବୁମତେ ଉଦ୍ୟମ କରୁଛି ବାଣିଜ୍ୟମନ୍ତ୍ରୀ କହିଛନ୍ତି ଭାରତ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଅଂଶ ଗ୍ରହଣ ନ କରିବାକୁ ନିଷ୍ପଭି ନେଇଛି ଶ୍ରୀ ଗୋଏଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୃଷକ ଓ ମଧ୍ୟମ ଏବଂ କ୍ଷୁଦ୍ରଶିଳ୍ପଗୁଡ଼ିକର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି ସେ ପୁଣି କହିଛନ୍ତି ଭାରତ ଏହାର ଆଭିମୁଖ୍ୟ ସଦସ୍ୟ ଦେଶମାନଙ୍କ ନିକଟରେ ଦୂଢ଼ଭାବେ ଉପସ୍ଥାପନ କରିଛି ଓ ନିଜର ଜାତୀୟ ସ୍ୱାର୍ଥ ସହ ସାଲିସ ନ କରିବାକୁ ସ୍ୱଷ୍ଟଭାବେ ଜଣାଇଦେଇଛି ମନ୍ତ୍ରୀ କହିଛନ୍ତି ଏକ ସନ୍ତୁଳିତ ବାଣିଜ୍ୟ ନିଅକ୍କ ଭାରତୀୟ ସାମଗ୍ରୀ ଓ ସେବା ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ଓ ଅନୈତିକ ବାଣିଜ୍ୟ ବ୍ୟବସ୍ଥାରୁ ଭାରତୀୟ ଶିଳ୍ପଗୁଡ଼ିକୁ ସୁରକ୍ଷା ପ୍ରଦାନ ପ୍ରଭୃତି ଭାରତର ମୁଖ୍ୟ ଦାବି ମଧ୍ୟରେ ଅନ୍ତର୍ଭକ୍ତ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଭାରତ ସାମିଲ ହୋଇନଥିବାରୁ ବହୁ ବାଣିଜ୍ୟ ସଂଘ ଓ ସମବାୟ ସଂସ୍ଥା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ପ୍ରଶଂସା କରିଛନ୍ତି ଗୁଜରାତ ସମବାୟ ଦୁଗ୍ଧ ବିକ୍ରୟ ସଂଘ ଅମ୍ବଲ ଶ୍ରୀ ମୋଦିଙ୍କର ଏହି ନିଷ୍ପଭି ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛି ଭାରତୀୟ ଶିଳ୍ପ ବଣିକ ସଂଘର ଅଖିଳ ଭାରତ ଶିଳ୍ପ ସଂଘ ଓ ଫେଡେରେସନ୍ ମଧ୍ୟ ପ୍ରଧାନମନ୍ତ୍ରୀ ଏକ ସାହସିକ ପଦକ୍ଷେପ ନେଇଛନ୍ତି ବୋଲି କହିଛି ଇତିମଧ୍ୟରେ ଚୀନ୍ କହିଛି ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଭାରତ ଅଂଶ ଗ୍ରହଣ ନ କରିବା ସଂକ୍ରାନ୍ତ ଅମିମାଂସିତ ବିଷୟଗୁଡ଼ିକର ସେ ସମାଧାନ କରିବ ଚୀନ କହିଛି ଭାରତ ଶୀଘ୍ର ଏଥିରେ ଯୋଗ ଦେଲେ ସେ ଏହାକୁ ସ୍ୱାଗତ କରିବ ଏୟାର କ୍ୱାଲିଟି ଦିଲ୍ଲୀରେ ବାୟୁର ମାନରେ ଆଜି ସକାଳେ ଉନ୍ନତି ପରିଲକ୍ଷିତ ହୋଇଛି ଫଳରେ ଗତ ସପ୍ତାହେ ଧରି ଲୋକମାନେ ବାୟୁ ପ୍ରଦୃଷଣ ଯୋଗୁଁ ଭୋଗୁଥିବା ଅସୁବିଧାରୁ ସାମାନ୍ୟ ମୁକ୍ତି ପାଇଛନ୍ତି

ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ ଶୀତଋତୁରେ ଆତଶବାଜ୍ଞୀ ଫୁଟାଯିବାକୁ ସଂପୂର୍ଣ୍ଣ ରୂପେ ନିଷେଧ କରାଯାଇଛି

ଦେଶର ଉତ୍ତରଭାଗରେ ବାୟୁ ପ୍ରଦୂଷଣ ଯୋଗୁଁ ଉପୁଜିଥିବା ପରିସ୍ଥିତି ଉପରେ କେନ୍ଦ୍ର ସରକାର ନିରନ୍ତର ନଜର ରଖିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି ପଶ୍ଚିମ ଭାରତର କିଛି ଭାଗରେ ଘୂର୍ଣ୍ଣିବାତ୍ୟା ପରିସ୍ଥିତିର ମଧ୍ୟ ସେ ସମୀକ୍ଷା କରିଛନ୍ତି ଏହା ପରେ କ୍ୟାବିନେଟ୍ ସଚିବ ରାଜୀବ ଗୌବା ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁଁ କ'ଣ ଅଗ୍ରଗତି ଘଟିଛି ତାହାର ସମୀକ୍ଷା କରିଛନ୍ତି ପଞ୍ଜାବ ଓ ହରିଆଣାରେ ଏବେ ମଧ୍ୟ କୃଷକମାନେ ଶସ୍ୟ ଅମଳ ପରେ ଫସଲ ଅବଶେଷ ଜଳାଉଛନ୍ତି ଓ ସେଠାରେ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣର ଆବଶ୍ୟକତା ରହିଛି ଏଥନଲ ସରକାର କହିଛନ୍ତି ବି ହେଭି ତରଳ ଗୁଡ଼ରୁ ଅତିରିକ୍ତ ଏଥନଲ ଉତ୍ପାଦନ କରିବା ପାଇଁ କୌଣସି ପରିବେଶଗତ ଅନୁମତିର ଆବଶ୍ୟକ ପଡ଼ିବ ନାହିଁ ଏହାଦ୍ୱାରା ପରିବେଶ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସରକାର କହିଛନ୍ତି କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଏକ ଟ୍ୱିଟ୍ ଜରିଆରେ ଏହା ଘୋଷଣା କରି କହିଛନ୍ତି ଏହି ନିଷ୍ପଭିରୁ ଉଭୟ କୃଷକ ଓ ଚିନି ଶିଳ୍ପ ଲାଭାନ୍ପିତ ହେବେ ସରକାରଙ୍କ ପକ୍ଷରୁ ବହୁ ପ୍ରୋସାହନ ଦିଆଯାଉଥିବାରୁ ଚିନିକଳଗୁଡ଼ିକ ବି ହେଭି ତରଳ ଗୁଡ଼ରୁ ଏଥନଲ ଉତ୍ପାଦନ କରିବେ ବୋଲି ଆଶା କରାଯାଉଛି ଓନିଅନ କେନ୍ଦ୍ର ସରକାର ପିଆଜ ଆମଦାନୀରେ ସହାୟତା କରିବେ ଓ ଅନ୍ୟ ଦେଶଗୁଡ଼ିକରୁ ଯେପରି ଶୀଘ୍ର ଓ ସହଜରେ ପିଆଜ ଆମଦାନୀ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବେ ଆଫଗାନିସ୍ଥାନ ଇଜିପୂ ଟର୍କି ଓ ଇରାନସ୍ଥିତ ଭାରତୀୟ ଦୂତାବାସଗୁଡ଼ିକୁ ପିଆଜ ଆମଦାନୀରେ ସାହାଯ୍ୟ କରିବା ପାଇଁ କୁହାଯାଇଛି ଖାଉଟୀ ବ୍ୟାପାର ସଚିବ ଅବିନାଶ କୁମାର ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଏହି ନିଷ୍ପଭି ନେଇଛନ୍ତି ବର୍ଷା ଓ ଦୁଇଦୁଇଟି ଘୂର୍ଣ୍ଣିବାତ୍ୟା ଯୋଗୁଁ ପିଆଜ ଆମଦାନୀ ବାଧାପ୍ରାପ୍ତ ହୋଇଥିବାର କୃହାଯାଇଛି

ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅଧିବେଶନରେ ଯୋଗ ଦେଉଛନ୍ତି ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଅଧିବେଶନକୁ ଆମନ୍ତ୍ରଣ କରାଯାଇଛି ବକ୍ତାମାନେ ଶ୍ରୀ ଗୁରୁ ନାନକଦେବଜୀଙ୍କ ଦର୍ଶନ ଉପରେ ଅଭିଭାଷଣ ଦେବେ ଏହି ଦିନବ୍ୟାପୀ ସ୍ପତନ୍ତ୍ର ଅଧିବେଶନରେ ଉପରାଷ୍ଟ୍ରପତି ଅଧ୍ୟକ୍ଷତା କରିବେ

ଜଷ୍ଟିସ୍ ଏସ୍ଏ ବୋବଡେଙ୍କ ଖଣ୍ଡପୀଠ ଆର୍ଟିଆଇ କର୍ମୀ ଅଞ୍ଜଳି ଭରଦ୍ଧାଜଙ୍କ ଆବେଦନ ଉପରେ କେନ୍ଦ୍ର ଓ ରାଜ୍ୟସରକାରଗୁଡ଼ିକଠାରୁ ଜବାବ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଦେଇଥିବା ନିର୍ଦ୍ଦେଶର ସେମାନେ ପାଳନ କରିନଥିବାର ଆବେଦନରେ ଅଭିଯୋଗ କରାଯାଇଥିଲା ଝାଡ଼ଖଣ୍ଡ ପୋଲ୍ ନୋଟିଫିକେସନ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବା ସହ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

ସେମାନେ ଲାଭଦାୟକ ପଦବୀରେ ଥିବାର ଅଭିଯୋଗ କରାଯାଇ ଏହି ଆବେଦନ କରାଯାଇଥିଲା ନିର୍ବାଚନ କମିଶନଙ୍କଠାରୁ ମତାମତ ମିଳିବା ପରେ ରାଷ୍ଟ୍ରପତି ଏହି ନିଷ୍ପଭି ନେଇଛନ୍ତି

ସେହି ବିଧାୟକମାନେ ଜିଲ୍ଲା ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଗୁଡ଼ିକର ସହ ଅଧ୍ୟକ୍ଷ ପଦରେ ଥିବାର ଅଭିଯୋଗ ହୋଇଥିଲା ଆଇନ ଅନୁସାରେ ରାଷ୍ଟ୍ରପତି ନିର୍ବାଚନ କମିଶନ ର ନିଷ୍ପଭିକ୍ ଗ୍ରହଣ କରିଛନ୍ତି ଓ୍ଜେଦର ଜେକେ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ପାର୍ବତ୍ୟାଞ୍ଚଳ ଓ ସମତଳ ଇଲାକାରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ଓ ତୁଷାରପାତ ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଏହା ଯୋଗୁଁ ଭୂପୃଷ୍ଠ ପରିବହନ ଅସ୍ଥାୟୀ ଭାବେ ବାଧାପ୍ରାପ୍ତ ହେବାର ସମ୍ଭାବନା ଅଛି ଜୋଜିଲା ଶ୍ରୀନଗର ଜାମ୍ପୁ ଲେହ ମନାଲି ରାଜପଥ ଓ ମୋଗଲରୋଡ ଭଳି ଗିରିପଥଗୁଡ଼ିକରେ ଭୂସ୍କଳନ ତାପମାତ୍ରା ହ୍ରାସ ଓ ଅତିଶୟ ତୁଷାରପାତ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେବ କାଶ୍ମୀର ଡିଭିଜନ ପ୍ରଶାସନ ଶୀତକାଳୀନ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ପଦାର୍ଥ ମହଜୁଦର ସମୀକ୍ଷା କରିଛି

ଡେପୁଟି କମିଶନରମାନଙ୍କର ଏକ ବୈଠକରେ ଏହି ତଥ୍ୟ ଦିଆଯାଇଛି ୟୁଏସ୍ ଆଇଏସ୍ ଆଇଏସ୍କେ ଆମେରିକାର କାତୀୟ ସନ୍ତାସବାଦ ନିବାରଣ କେନ୍ଦ୍ର ନିର୍ଦ୍ଦେଶକ ରସେଲ୍ ଟ୍ରାଭର୍ସ କହିଛନ୍ତି ଆଇଏସ୍ଆଇଏସ୍ର ଖୋରାସାନ୍ ଗୋଷ୍ଠୀ ଗତବର୍ଷ ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ଏକ ଉଦ୍ୟମ କରି ବିଫଳ ହୋଇଥିଲା